ବହୁପୁରାତନ ଏମାରମଠ ଉଛେଦ ପ୍ରକ୍ରିୟା ଆଜି ବି ଜାରି

ସେହି ଅନୁସାରେ ଥାନାଗୁଡ଼ିକର ରିପୋର୍ଟ କାର୍ଡ ପ୍ରସ୍ତୁତ ହେବ ଏଥିପାଇଁ ଏକ କଲ୍ ସେକ୍କର ପ୍ରତିଷା କରାଯିବ

ଏହି କର୍ମଶାଳାରେ ପୁଲିସର ବ୍ୟବହାର ଓ କାର୍ଯ୍ୟାନୁଷ୍ଠାନକୁ ନେଇ ତାଲିମ ଦିଆଯାଉଛି ବିଭିନ୍ନ କିଲ୍କାର ଥାନା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାର କାର୍ଯ୍ୟକ୍ରମ ରହିଛି

ଏହି ପ୍ରକ୍ରିୟାରେ ପ୍ରଥମେ ଆକ୍ଷିଟେରୋରିଷ୍ ସ୍କାର୍ଡ୍ ସପିଂ ମଲ୍କୁ ପ୍ରବେଶ କରିଥିଲା

ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଶେଶୀଲାଲ ତାଙ୍କୁ ଶପଥପାଠ କରାଇଛନ୍ତି

ତେବେ ପ୍ରଶାସନର ଏଭଳି ମନଇଛା ଓ ବଳପ୍ରବ୍ବକ ମଠ ଭଙ୍ଗାକୁ ନେଇ ସମ୍ମିକ୍ତ ମଠର ମହନ୍ତ ଶ୍ରୀ ରାଜଗୋପାଳ ରାମାନୁଜ ଦାସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି

ବୁଲାସ୍ସିତ ଭିଏସ୍ଏସ୍ ମେଡ଼ିକାଲ କଳେଜ ଏବଂ ବାଲେଶ୍ୱର ମେଡ଼ିକାଲ କଲେଜରେ ଗୋଟିଏ ସିଟ୍ ପାଇଁ ନାମଲେଖା ହେବ

ଫଳରେ ଜାତୀୟ ରାଜ୍ରପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି